ଏ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଟ୍ୱିଟ୍ ମାଧ୍ଧମରେ ସୂଚନା ଦେଇ କହିଛନ୍ତି ଯେ ବସ୍ ଚାଳକମାନେ ଏଶିକି ପଚଂସ୍ତ୍ରୀ ନିୟମକୁ ଅନୁସରଣ କରିବାକୁ ପଡ଼ିବ

ନିହାତି କରୁରୀ ଥିଲେ ବସ୍ ଯାତ୍ରା କରିବା ସହ ଯାତ୍ରା ସମୟରେ ସମସ୍ତ ସତର୍କତା ଅବଲମ୍ନ କରିବାକୁ ଯାତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଛି ଗଞେଇ ଓ ବ୍ରାଉନସ୍ରଗାର ଡିଜି ରାକ୍ୟରେ ଗଞ୍ଞେଇ ଓ ବ୍ରାଉନସୁଗାର ବିରୋଧରେ ଅଭିଯାନ ଜାରି ରହିବ

ବଜ୍ରପାତ ସମୟରେ ଏମାନେ ବିଲରେ କାମ କରୁଥିଲେ